ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଡକୁର ଗଶେଶୀ ଲାଲ ଓ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତିଙ୍କୁ ବିଦାୟକାଳୀନ ସମ୍ମର୍ର୍ର୍ରନା ଦେବାକୁ ବିମାନ ବନ୍ଦରରେ ଉପସ୍ରିତ ଥିଲେ

ଶ୍ରୀ ନାଇଡୁ ଏଥିପାଇଁ ତାଙ୍କୁ ଶୁଭେଛା ଜଶାଇଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭଗବାନ୍ ବିଷ୍ଡୁଙ୍କ ଅବତାର ଭାବେ ବିବେଚନା କରାଯାଏ ଏବଂ ସେ ସାରା ଦେଶରେ ପ୍ରଜିତ ହେଉଛନ୍ତି

ଏହି ସମୟରେ କରୁରୀକାଳୀନ ସେବା ସାଙ୍ଗକୁ ସମସ୍ତ କାରଖାନା ଓ ନିର୍ମାଶ କାମ ଜାରି ରହିବ ବୋଲି କୁହାଯାଇଛି

ଜିଲ୍ଲାସ୍ତରୀୟ ଟିମ୍କୁ ପୁନର୍ବାର ସକ୍ରିୟ ହୋଇ କୋଭିଡ ମାର୍ଗଦର୍ଶିକାକୁ ପାଳନ କରିବାକୁ ଧାନ ଦେବାକୁ କୁହାଯାଇଛି

ଏସ୍ଓପି ଅନୁଯାୟୀ ରବିବାରକୁ ଛାଡ଼ି ଅନ୍ୟ ଦିନଗୁଡ଼ିକରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ